ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବଙ୍କ ଅଧ୍ୟକ୍ଷତାରେ କ୍ଷମତାପନ୍ନ ଅଫିସରମାନଙ୍କ ଗୋଷୀର ଏକ ବୈଠକ ବସି କୋଭିଡ୍ ନାଇଣ୍ଟିନ୍ ଯୋଗୁଁ ଉପୁକ୍ତିଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ଲାଗି ଗଠନ କରାଯାଇଥିବା କ୍ଷମତାପନ୍ନ ଗୋଷ୍ଠୀର କାର୍ଯ୍ୟକ୍ତ ସମୀକ୍ଷା କରାଯାଇଛି

ତେବେ ଲୋକମାନେ ସତର୍କ ରହିବା ଓ ଭୟଭୀତ ନ ହେବାକୁ ସେ କହିଛନ୍ତି

ସେ କହିଛନ୍ତି ନମୁନା ସଂଗ୍ରହକୁ ଦେଖିଲେ ସଂକ୍ରମଣହାର ଏତେ ଅଧିକ ନ୍ରହେଁ

ବିଭିନ୍ନ ଦେଶରେ ଥିବା ଭାରତୀୟ ଦ୍ୱତାବାସଗୁଡ଼ିକ ସେଠାରେ ଥିବା ଭାରତୀୟମାନଙ୍କ ସହ ଯୋଗାଯୋଗ ରକ୍ଷା କରିଛନ୍ତି ଓ ଭାରତୀୟ ସଂପ୍ରଦାୟର ଲୋକମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି ଶ୍ରୀ ରବି କହିଛନ୍ତି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ପ୍ରତି ଚାହିଦା ଆନ୍ତର୍ଜାତିକ ସ୍ତରରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ଓ ବହୁ ଦେଶ ଏଥିପାଇଁ ଭାରତକୁ ଅନ୍ତରୋଧ ଜଣାଇଛନ୍ତି ସେ କହିଛନ୍ତି ଦେଶୀୟ ଚାହିଦା ଓ ବଟିକା ମହଜୁଦ ପରିମାଣକୁ ବିଚାରକୁ ନେଇ ମନ୍ତ୍ରୀମାନଙ୍କର ଗୋଷ୍ଠୀ କିଛି ବଳକା ବଟିକା ରପ୍ତାନୀ କରିବାକୁ ନିଷ୍ପଭି ନେଇଛନ୍ତି ଶ୍ରୀ ରବି କହିଛନ୍ତି ପ୍ରଥମ ତାଲିକାରେ ଥିବା ଦେଶଗୁଡ଼ିକୁ ବଟିକା ରପ୍ତାନୀ ପାଇଁ ଅନୁମୋଦନ ମିଳିଯାଇଛି ଓ ସରକାର ଦ୍ୱିତୀୟ ଏବଂ ତୂତୀୟ ତାଲିକାରେ ଥିବା ଦେଶଗୁଡ଼ିକ ଉପରେ ବିଚାର ବିମର୍ଷ କରୁଛନ୍ତି ସେ କହିଛନ୍ତି ତେବେ ସରକାର ପ୍ରଥମେ ଦେଶୀୟ ଚାହିଦାକୁ ଅଗ୍ରାଧିକାର ଦେବେ ଓ ଏହା ପରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକାର ରପ୍ତାନୀ ସଂକ୍ରାନ୍ତରେ ଯେକୌଣସି ନିଷ୍ପଭି ନିଆଯିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ଶଲୀଳା ଶ୍ରୀବାସ୍ତବା କହିଛନ୍ତି ସମଗ୍ର ଦେଶରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ କରାଯାଇଛି ଓ ସ୍ଥାନୀୟ ସ୍ୱାୟତ ସଂସ୍ଥାମାନେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତ ଅଞ୍ଚଳଗୁଡ଼ିକରେ ସଂକ୍ରମଣ ଅଧିକ ନ ବ୍ୟାପିବା ଦିଗରେ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆକି ରାଜ୍ୟଗୁଡ଼ିକୁ ପୁନର୍ବାର ଚିଠି ଲେଖି ଗୃହ ମଧ୍ୟରେ ଆବଦ୍ଧ ହେବା କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କହିଛି ଆଗକୁ ଅନେକ ପର୍ବପର୍ବାଣୀ ଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି

କୁମାରୀ ଶ୍ରୀବାସ୍ତବା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତ ପାକିସ୍ତାନ ଓ ଭାରତ ବାଙ୍ଗଲାଦେଶ ସୀମାରେ ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି ଯେଉଁ ଯାଗାରେ ତାରବାଡ଼ ଦିଆଯାଇ ନାହିଁ ସେଠାରେ କଡ଼ା ପହରାଦେବା ଓ ସମସ୍ତ ପ୍ରକାରର ସୀମାପାର ଅନୁପ୍ରବେଶକୁ ରୋକିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ପଦାର୍ଥଗୁଡ଼ିକର ଯୋଗାଣ ଉପରେ ବିଶେଷ ଭାବେ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିତାଧିକାରୀମାନଙ୍କ ସୁବିଧା ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଅବଗତ ହୋଇଛି ସାମାଜିକ ଦୂରତା ନିୟମର ପାଳନ ସହ କୃଷକମାନେ ଯେଭଳି ସେମାନଙ୍କର କୃଷିଜାତ ପଦାର୍ଥଗୁଡ଼ିକର ଅମଳ କରିପାରିବେ ସେ ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ସରକାରମାନେ ଏ ଦିଗରେ କୃଷକମାନଙ୍କୁ ସାହାଯ୍ୟ କରିବେ ମୂଳ ସ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀର ପାଳନ ଓ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପ୍ରତି ମଧ୍ୟ ଗୁରୁତ୍ୱାରୋପ କରାଯାଇଛି

କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟ ସରକାର ଓ ଜିଲ୍ଲା ସ୍ତରର ଅଫିସରମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି ଓ ସ୍ଥାନାନ୍ତରିତ ହୋଇ ଆସିଥିବା ଲୋକ ଏବଂ ଗୃହଶ୍ରନ୍ୟମାନଙ୍କ ପାଇଁ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନିଆଯାଇଛି ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପୋଷାକ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ସମ୍ଭଳର ସଦୁପଯୋଗ ଓ ଅନ୍ୟାନ୍ୟ ତ୍ରଟିକୁ ଏଡ଼ାଇବା ଲାଗି ଜିଲ୍ଲାସ୍ତରରେ ଏନ୍ଜିଓଗୁଡ଼ିକ ସହ ସମନ୍ୱୟ ରକ୍ଷା କରାଯିବାକୁ ପ୍ରଧାନସଚିବ ପ୍ରସ୍ତାବ ଦେଇଛନ୍ତି ପିଏମ୍ ଗରିବ କଲ୍ୟାଣ ଯୋଜନା ଅଧୀନରେ ଦିଆଯାଇଥିବା ଆର୍ଥିକ ସହାୟତାର ଅଗ୍ରଗତି ଏବଂ ଅନ୍ୟାନ୍ୟ କଲ୍ୟାଣମଳକ ପଦକ୍ଷେପଗ୍ରଡ଼ିକର ଅଫିସରମାନେ ସମୀକ୍ଷା କରିଛନ୍ତି ଦେଶରେ ଠିକ୍ ସମୟରେ ସୂଚନା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ ବିଷୟରେ ଆଲୋଚନା କରାଯାଇଛି ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ଆଞ୍ଚଳିକ ଭାଷାରେ ସୂଚନା ପହଞ୍ଚାଇବା ପାଇଁ ଗୁରୁତ୍ୱ ଦିଆଯାଇଛି ଆରୋଗ୍ୟ ସେତ୍ର ଆପ୍ର ଅଧିକର୍ତ ଅଧିକ ବ୍ୟବହାର ପାଇଁ ଅଫିସରମାନେ ଗ୍ରର୍ତ୍ୱାରୋପ କରିଛନ୍ତି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଯୋଗ ଦେଇଥିଲେ

ଦେଶରେ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂଆଦିଲ୍ଲୀରୁ ଏହି ଅଭିଯାନକ୍ ଆରମ୍ଭ କରାଇଛି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନିଶଙ୍କ କହିଛନ୍ତି ଦେଶର ବୁଦ୍ଧିଜୀବୀମାନେ ସେମାନଙ୍କର ମତାମତ ଓ ସମାଧାନପର୍ନା ସିଧାସଳଖ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟକ୍ତ ଦେବା ଲକ୍ଷ୍ୟରେ ଏହି ଅଭିଯାନକୁ ଆରମ୍ଭ କରାଯାଇଛି

ଯାହାଫଳରେ ସମସ୍ତ ମତାମତ ମନ୍ତ୍ରଣାଳୟ ପାଖରେ ପହଞ୍ଚି ପାରିବ ମନ୍ତ୍ରୀ କହିଛନ୍ତି ସେ ବ୍ୟକ୍ତିଗତ ଭାବେ ସବ୍ର ମତାମତଗ୍ରଡ଼ିକ୍ ଅଧ୍ୟୟନ କରିବେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ବିଶେଷ ଭାବେ ଉଦ୍ଦିଷ୍ଟ ସେମାନେ ଏଥିରେ ପୂର୍ଷ ପ୍ରାଣରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଥିବାର ମନ୍ତ୍ରୀ କହିଛନ୍ତି ଯେଉଁ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସ୍କୁଲ୍ ଓ ଉଚ୍ଚ ଶିକ୍ଷାନ୍ରଷ୍ଠାନଗ୍ରଡ଼ିକରେ ଅଧ୍ୟୟନ କର୍ରଛନ୍ତି ସେମାନେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ସହ ଜଡ଼ିତ ଅଛନ୍ତି ସେ କହିଛନ୍ତି ଦେଶରେ ଶିକ୍ଷାଦାନ କରୁଥିବା ବହୁ ସଂସ୍ଥା ମଧ୍ୟ ଏ କ୍ଷେତ୍ରରେ ଆଗକ୍ର ଆସି ସେମାନଙ୍କର ଅବଦାନ କରିପାରିବେ ଇଣ୍ଡିଆ ନେବର୍ସ କୋଭିଡ୍ ନାଇଷ୍ଟିନ୍ ସଂକ୍ମଣ ସମୟରେ ଭାରତ ଏହାର ପଡ଼ୋଶୀ ବନ୍ଧୁରାଷ୍ଟ୍ରଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ଭାରତରୁ ହାଇଡ୍ରୋକୁ କ୍ଲୋରୋକୁଇନ୍ ଔଷଧ ପାଇବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବାରୁ ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି କହିଛନ୍ତି ଉଭୟ ଦେଶ ମିଳିତ ଭାବେ ଏହି ବିଶ୍ୱବ୍ୟାପି ସଂକ୍ରମଣର ମୁକାବିଲା କରୁଛନ୍ତି

କରୋନା ୟୁଏନ୍ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆର୍ଷ୍ଟୋନିଓ ଗୁଟେରସ୍ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ସମଗ୍ର ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଉପୁଜିଥିବା ସଂକଟ ସଂକ୍ରାନ୍ତରେ ଏକ ରୁଦ୍ଧଦ୍ୱାର ଭିଡ଼ିଓ କନ୍ଫରେନ୍ନିଙ୍ଗ୍ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୁଟେରସ୍ ଏହା କହିଛନ୍ତି ଶ୍ରୀ ଗୁଟେରସ୍ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ର ମୁକାବିଲା ଏକ ମହାଯୁଦ୍ଧ ସଦୂଶ ସେ କହିଛନ୍ତି ଯଦିଓ ଏହା ଏକ ସ୍ୱାସ୍ଥ୍ୟଗତ ସଂକଟ କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ଭୟାବହ